ନାଇଡୁ ଉପରାଷ୍ଟପତି ଭେଙ୍କିୟା ନାଇଡ଼ କହିଛନ୍ତି ନିରପେକ୍ଷ ଗଣମାଧ୍ୟମ ଗଣତନ୍ତ୍ରର ମଳଦୂଆ ଓ ଏହା ଗଣତନ୍ତ୍ରର୍ଥ ସ୍ତମ୍ଭ ଗଣତନ୍ତ୍ର ତିଷ୍ଠି ରହିବାପାଇଁ ଗଣମାଧ୍ୟମ ଏକ ଶକ୍ତିଶାଳୀ ଉପାଦାନ ଭାବେ କାର୍ଯ୍ୟ କରିପାରିବ ନୁଆଦିଲ୍ଲୀସ୍ଥିତ ଭାରତୀୟ ଗଣମାଧ୍ୟମ ପ୍ରତିଷ୍ଠାନଠାରେ ଅଟଳ ବିହାରୀ ବାଜାପେୟୀ ସ୍କାରକୀ ବକ୍ତତା ପ୍ରଦାନ କରି ଶ୍ରୀ ନାଇଡୁ କହିଛନ୍ତି ଭାରତ ବିଶ୍ୱର ସର୍ବବୂହତ୍ ଗଣତନ୍ତ୍ର ହୋଇଥିବାରୁ ଭାରତରେ ଗଣମାଧ୍ୟମର ଭୂମିକା ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ସେ କହିଛନ୍ତି ସଠିକ୍ ଓ ବିଶ୍ୱସନୀୟ ତଥ୍ୟ ଯୋଗାଣରେ ଗଣମାଧ୍ୟମ ମୁଖ୍ୟ ଭୂମିକା ଗ୍ରହଣ କରିବା ଉଚିତ ଏବଂ ସମ୍ଭାଦ ଓ ମତାମତର ମିଶ୍ରଣ ହେବା ଉଚିତ ନୁହେଁ ଉପରାଷ୍ଟ୍ରପତି କହିଛନ୍ତି ଏକ ନିରପେକ୍ଷ ଗଣମାଧ୍ୟମ ଲୋକମାନଙ୍କୁ ସଠିକ୍ ତଥ୍ୟ ଦେଇପାରିବ ଗଣମାଧ୍ୟମକୁ ସଠିକ୍ ତଥ୍ୟ ଯୋଗାଇବାକୁ ହେବ ଓ ନିର୍ଭୟରେ ମତାମତ ଦିଆଯିବା ଆବଶ୍ୟକ ଅର୍ଥ ଦେଇ ସମ୍ଭାଦ ପ୍ରଚାର ଉପରେ ସେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ସେ କହିଛନ୍ତି ଭୋଟ୍ ଦେବା କେବଳ ଏକ ଅଧିକାର ନୃହେଁ ଏହା ଲୋକମାନଙ୍କର କର୍ଭବ୍ୟ ମଧ୍ୟ ତେଣ୍ର ଲୋକସଭା ନିର୍ବାଚନରେ ଲୋକମାନେ ବହୁ ସଂଖ୍ୟାରେ ଆସି ମତଦାନ କରିବା ଉଚିତ ଲୋକମାନେ ସେମାନଙ୍କର ମତଦାନ କରି ନିଜର କର୍ତ୍ତବ୍ୟ ନିର୍ବାହନ କରିବେ ସେ କହିଛନ୍ତି ପ୍ରତ୍ୟେକ ନିର୍ବାଚନରେ ମତଦାନ ଏକ ଅଭ୍ୟାସରେ ପରିଣତ ହେବା ଉଚିତ ଓ ଲୋକମାନଙ୍କୁ ବହୁ ସଂଖ୍ୟାରେ ଆସି ମତଦାନ କରିବାପାଇଁ ପ୍ରବର୍ତ୍ତାଇ ଗଣମାଧ୍ୟମ ଭାଗିଦାରୀମଳକ ଗଣତନ୍ତ୍ରର ବିକାଶରେ ସାହାଯ୍ୟ କରିପାରିବ ଏହା ହେଲେ ଗଣତନ୍ତ୍ରର ମୂଳଦୂଆ ସ୍ୱଦୂଢ଼ ହେବ ଶ୍ରୀ ନାଇଡୁ କହିଛନ୍ତି ଯଦି ଗଣମାଧ୍ୟମ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟ ସମ୍ପାଦନାକୁ ଉପସ୍ଥାପନ କରିବ ଏବଂ ଯଦି ଜନସାଧାରଣ ରାଜନୈତିକ ଦଳଗୁଡ଼ିକଠାରୁ ଉତ୍ତରଦାୟିତା ଦାବି କରିବେ ତେବେ ଭାରତ କେବଳ ସର୍ବବୃହତ୍ ଗଣତନ୍ତ ହେବ ନାହିଁ ଏହା ବିଶ୍ୱର ସବୁଠୁ ସ୍ୱଚ୍ଚ ଏବଂ ଜୀବନ୍ତ ଗଣତନ୍ତ୍ରରେ ପରିଣତ ହେବ ସେ କହିଛନ୍ତି ତଥ୍ୟ ଉପରେ ମତାମତ ଦେବା ଯଦି ଗଶମାଧ୍ୟମର ଅଭ୍ୟାସରେ ପରିଣତ ହୁଏ ତେବେ ଏହା ଗଣତନ୍ତ୍ରପାଇଁ ବିପଜନକ ହେବ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ନାଇଡୁ କହିଛନ୍ତି ବାଜପେୟିଜୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ସାମ୍ଭାଦିକ ଭାବେ ନିଜର ଜୀବନ ଆରମ୍ଭ କରିଥିଲେ ଓ ତାଙ୍କର ଜୀବନକାଳରେ ଲୋକମାନଙ୍କ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା କଳାକୁ ସେ ବଜାୟ ରଖିଥିଲେ ଏହା ନିଶ୍ଚିତ ଯୁବ ସାମ୍ବାଦିକମାନଙ୍କୁ ଅନୁପ୍ରାଣିତ କରିବ ପ୍ରସାର ଭାରତୀ ଚେୟାର୍ମ୍ୟାନ୍ ଏ ସ୍ୱର୍ଯ୍ୟପ୍ରକାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଓଭରାଲ୍ ଇଲେକ୍ସନ୍ ଆଗକୁ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଦେଶରେ ରାଜନୈତିକ କାର୍ଯ୍ୟକଳାପ ସରଗରମ ହେବାରେ ଲାଗିଛି ଗତକାଲି ରାତିରେ ବିକେପି କେନ୍ଦ୍ରୀୟ ନିର୍ବାଚନ କମିଟିର ନୂଆଦିଲ୍ଲୀରେ ଏକ ବୈଠକ ବସି ପାର୍ଟି ପ୍ରାର୍ଥୀମାନଙ୍କ ଉପରେ ଆଲୋଚନା ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ମୁଖ୍ୟ ଅମିତ୍ ଶାହା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଅରୁଣ ଜେଟ୍ଲୀ ଓ ନୀତିନ୍ ଗଡ଼କରୀ ତଥା ପାର୍ଟିର ବହୁ ବରିଷ୍ଣ ନେତା ସେହି ବୈଠକରେ ଯୋଗ ଦେଇଥିଲେ ପ୍ରାର୍ଥୀମାନଙ୍କର ନାମ ଚୃଡ଼ାନ୍ତ କରିବା ଲାଗି କମିଟିର ଏହା ଦ୍ୱିତୀୟ ବୈଠକ ଥିଲା ଏପର୍ଯ୍ୟନ୍ତ ପାର୍ଟି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହିଁ

ଛତିଶଗଡ଼ ଦାୟିତ୍ୱରେ ପାର୍ଟି ସାଧାରଣ ସମ୍ପାଦକ ଅନିଲ୍ ଜୈନ୍ ଏହା ପ୍ରକାଶ କରିଛନ୍ତି

ଆମ୍ ଆଦ୍ମୀ ପାର୍ଟି କାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ବାଲ୍ କହିଛନ୍ତି ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ସହ ମେଣ୍ଟ ଗଠନ କରିବାକୁ କଂଗ୍ରେସ ମନା କରିଛି ସେ କହିଛନ୍ତି ଦୁଇ ଦଳ ମଧ୍ୟରେ ଏ ବିଷୟରେ କଥାବାର୍ତ୍ତା ହୋଇ ନାହିଁ ଜଜ୍ମ କାଶ୍ରୀର୍ରେ ପିଡିପି ମ୍ରଖ୍ୟ ମେହବୂବା ମ୍ରଫ୍ତି କଂଗ୍ରେସ ସହ ମେଣ୍ଟ ଗଠନ ସଂକ୍ରାନ୍ତ ଖବରକୁ ଖଣ୍ଡନ କରିଛନ୍ତି

ସମାଜାବଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମହାରାଷ୍ଟ୍ରରେ ପ୍ରାକ୍ ନିର୍ବାଚନ ମେଣ୍ଟ ଗଠନ ବିଷୟ ଘୋଷଣା କରିଛନ୍ତି ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ଏମ୍ଏଲ୍ଏ ଆବୁ ଅସୀମ୍ ଆକ୍ମୀ କହିଛନ୍ତି ଦ୍ରଇଟିଯାକ ଦଳ ଏକ ତୂତୀୟ ସାମ୍ମଖ୍ୟ ଲୋକମାନଙ୍କୁ ଦେଇପାରିବେ

ଇତିମଧ୍ୟରେ ନିର୍ବାଚନ କମିଶନ୍ ତାମିଲ୍ନାଡ୍ର ଓ ମହାରାଷ୍ଟ୍ର ନିର୍ବାଚନ ପାଇଁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କୁ ମନୋନୀତ କରିଛି ନିର୍ବାଚନ ସମୟରେ ଅର୍ଥ ମାଦକ ଦ୍ରବ୍ୟ ଓ ଅନ୍ୟାନ୍ୟ କିନିଷ ମାଗଣାରେ ବକ୍ଷାଯିବା ଆଦିକ୍ ସେମାନେ ତଦାରଖ କରିବେ ଲୋକସଭା ନିର୍ବାଚନ ପାଇଁ ସାମାଜିକ ଗଣମାଧ୍ୟମ ଇଷ୍ଟର୍ନେଟ୍ ଓ ଭାରତୀୟ ମୋବାଇଲ୍ ସଂଘ ଆଜି ସନ୍ଧ୍ୟାସ୍ରଦ୍ଧା ଏକ ନୈତିକ ଆଚରଣ ବିଧି ଧାର୍ଯ୍ୟ କରିବେ ଗତକାଲି ନିର୍ବାଚନ କମିଶନ୍ ନୂଆଦିଲ୍ଲୀରେ ସେମାନଙ୍କର ପ୍ରତିନିଧିମାନଙ୍କ ସାକ୍ଷାତ୍ କରିଛନ୍ତି ବୈଠକ ସମୟରେ ମ୍ରଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡ଼ା ଆଦର୍ଶ ଆଚରଣ ବିଧି ଭଳି ଏକ ଆଚରଣ ବିଧି ପ୍ରସ୍ତୁତ କରିବାକୁ ସାମାଜିକ ଗଶମାଧ୍ୟମ ସଙ୍ଗଠନଗୁଡ଼ିକୁ କହିଥିଲେ ଫେସ୍ବୁକ୍ ହ୍ୱାଟ୍ସ୍ ଆପ୍ ଟ୍ୱିଟର୍ ଗୁଗୁଲ୍ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ସଙ୍ଗଠନର ପ୍ରତିନିଧ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ

ବିଜେପି ଓ କଂଗ୍ରେସ୍କୁ ଛାଡ଼ି ବାକି ସମସ୍ତ ଦଳ ସାଧାରଣ ନିର୍ବାଚନ ପାଇଁ ସେମାନଙ୍କର ପ୍ରାର୍ଥୀମାନଙ୍କର ନାମ ପ୍ରକାଶ କରିବା ଆରମ୍ଭ କରିଛନ୍ତି

ନକ୍କଲ୍ ଉପଦ୍ରତ ଅଞ୍ଚଳଗୁଡ଼ିକରେ କଡ଼ା ନଜର ରଖାଯାଇଛି ପ୍ରଥମ ପର୍ଯ୍ୟାୟରେ ଔରଙ୍ଗାବାଦ ଗୟା ନୱାଡ଼ା ଓ କାମୁଇ ଭଳି ନକ୍କଲପ୍ରବଣ ଜିଲ୍ଲାଗୁଡ଼ିକରେ ଭୋଟ୍ଗ୍ରହଣ ହେବ

ପାର୍ଟିର ଗଣମାଧ୍ୟମ ମୁଖ୍ୟ ତଥା ରାଜ୍ୟସଭା ଏମ୍ପି ଅନିଲ୍ ବାଲୁନୀ କହିଛନ୍ତି ମେ ଭି ଚୌକିଦାର କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହା କରାଯାଉଛି

ବଂଶଗତ ରାଜନୀତି ଯୋଗୁଁ ପ୍ରତିଷ୍ଠାନଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାର ସେ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ପ୍ରେସ୍ଠାରୁ ପାର୍ଲମେଣ୍ଟ ପର୍ଯ୍ୟନ୍ତ ସୈନ୍ୟଠାରୁ ବାକ୍ ସ୍ୱାଧୀନତା ପର୍ଯ୍ୟନ୍ତ ଓ ସମ୍ଭିଧାନଠାରୁ ଅଦାଲତ ପର୍ଯ୍ୟନ୍ତ କେହି ବାଦ୍ ଯାଇ ନାହାନ୍ତି

ରାହୁଲ୍ ମଣିପୁର କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ମଣିପୁରର ଦୁଇଟି ଲୋକସଭା ଆସନପାଇଁ ନିର୍ବାଚନ ପ୍ରଚାର ଆଜିଠାରୁ ଇମ୍ଫାଲ୍ରେ ଆରମ୍ଭ କରିବେ ଶ୍ରୀ ଗାନ୍ଧି ଇମ୍ଫାଲ୍ର ହପ୍ତା କାଙ୍ଗ୍ଜେଇବଙ୍ଗ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ ଏହାପରେ ସେ ମଣିପୁର ରାଜ୍ୟ ଚଳଚ୍ଚିତ୍ର ବିକାଶ ସମିତି ପ୍ରେକ୍ଷାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ ପରେ ସେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେବେ ଅଜ୍ହର୍ କର୍ମାନୀ ଇୟୁ ଜୈସେ ମହମ୍ମଦ ମୁଖ୍ୟ ମସୁଦ୍ ଅଜହ୍ରକୁ ଏକ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରିବାପାଇଁ ଜର୍ମାନୀ ୟୁରୋପୀୟ ସଂଘରେ ପଦକ୍ଷେପ ଗ୍ରହଣ କରିଛି ପୂର୍ବରୁ ଚୀନ୍ ଜାତିସଂଘରେ ଏଭଳି ଏକ ପ୍ରସ୍ତାବରେ ପ୍ରତିବନ୍ଧକ ସ୍ନିଷ୍ଟି କରିଥିଲା କୃଟନୈତିକ ସ୍ୱତ୍ରରୁ ମିଳିଥିବା ଖବର ଅନୁସାରେ ଜର୍ମାନୀ ଏ ସଂକ୍ରାନ୍ତରେ ୟୁରୋପୀୟ ସଂଘର ବହ୍ର ସଦସ୍ୟ ରାଷ୍ଟ୍ର ସହ ଯୋଗାଯୋଗ କରୁଛି ଅଜ୍ହର୍କୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରାଗଲେ ୟୁରୋପୀୟ ସଂଘ ଦେଶଗୁଡ଼ିକୁ ସେ ଗସ୍ତ କରିପାରିବ ନାହିଁ ଓ ସେଗୁଡ଼ିକରେ ତା'ର ସମ୍ପତ୍ତି ଅଚଳ କରାଯାଇପାରିବ

ଏଥିରେ ଇଞ୍ଜିନିୟର୍ସ ଓ ସର୍ବେକ୍ଷଣକାରୀମାନଙ୍କ ସମେତ ବହୁ ବିଶେଷଜ୍ଞ ଯୋଗ ଦେଇଥିଲେ ସରକାରୀ ସ୍ତ୍ରରୁ ମିଳିଥିବା ଖବର ଅନୁସାରେ ବିଶେଷଜ୍ଞମାନେ ସ୍ଥାନ ଉପରେ ସର୍ବେକ୍ଷଣ କରିଛନ୍ତି ଓ କରିଡର୍ ଉପରେ ଆଲୋଚନା କରିଛନ୍ତି ଘୋଷ୍ ଲୋକପାଳ ପୂର୍ବତନ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ୍ ଦେଶର ପ୍ରଥମ ଲୋକପାଳ ନିଯୁକ୍ତ ହୋଇଛନ୍ତି ରାଷ୍ଟ୍ରପତି ଭବନରୁ କାରି ଏକ ଇସ୍ତାହାରରେ କୃହାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଲୋକପାଳର ଚେୟାର୍ମ୍ୟାନ୍ ଓ ଅନ୍ୟ ସଦସ୍ୟମାନଙ୍କୁ ନିଯୁକ୍ତ କରିଛନ୍ତି

ସାଫ୍ ଫୁଟ୍ବଲ୍ ପଞ୍ଚମ ଦକ୍ଷିଣ ଏସୀୟ ଫୂଟ୍ବଲ୍ ଫେଡେରେସନ୍ ମହିଳା ଚାମ୍ପିୟନ୍ସିପ୍ର ଏକ ସେମିଫାଇନାଲ୍ ମ୍ୟାଚ୍ରେ ଆକି ଭାରତ ବାଂଲାଦେଶକୁ ଭେଟିବ